ମାଟି ଓ ମଣିଷର ନିଆରା ସମ୍ମର୍କ ପର୍ବ ରଜ ଏହି ସମୟରେ ମା ବସୁମତୀକୁ ବିଶ୍ରାମ ଦିଆଯାଏ ଚାଷୀଭାଇ କୃଷିକାର୍ଯ୍ୟ ନ କରି ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରନ୍ତି

ଓସେପା ଅଧୀନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେବେ

ଫଳରେ ବିଭିନ୍ଦ ସ୍ରାନରେ ବର୍ଷା ଲାଗିରହିଛି ଆଜି ଉପକ୍ଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ରାନରେ ବର୍ଷାର ସମ୍ଭାବନା ରହିଛି